ଏହି ନବନିର୍ମିତ କାର୍ଯ୍ୟାଳୟରେ ଅତ୍ୟାଧୁନିକ ବ୍ୟବସ୍ଗାମାନ ଉପଲହ୍ସ ରହିଛି

ଆଞ୍ଚଳିକ ବିଙ୍କାନ କେନ୍ଦ୍ ଭୁବନେଶ୍ୱର ଆଞ୍ଚଳିକ ବିଙ୍କାନ କେନ୍ଦ୍ ଆଜିଠାରୁ ଦର୍ଶକଙ୍କ ପାଇଁ ଖୋଲିବ

ଏଥିସହ ମୀନାବଜାର ଓ ସଂସ୍କୃତିକ କାର୍ଯ୍ୟକୁ ମଧ୍ଧ ବାରଣ କରାଯାଇଛି